ଗାଁଠୁ ସହର ସବୁଠି ଉହବମୁଖର

ଆଉ ତନ୍କଧରୁ ରଜପର୍ବ ହେଉଛି ଅନ୍ୟତମ

ସେହିକ୍ରମରେ ଆକି ହେଉଛି ପହିଲି ରଜ ଗାଁ ଠାରୁ ସହର ପଲ୍ଲୀଠାରୁ ଦିଲ୍ଲୀ ଓଡ଼ିଆ ଘରେ ସବୁଠି ରଜର ମଉଜ ମିଠା ଓ ପୋଡ଼ପିଠାର ବାସ୍ନା ସାଙ୍ଗକୁ ଖିଲିପାନ ଖାଇ ପିଲାଠୁ ବୃଦ୍ଧ ସଭିଏଁ ମସଗୁଲ

ଏହି ସମୟରେ ରଜ ଦୋଳିଗୀତ ସମସ୍ତଙ୍କ ବେଶ୍ ବିମୋହିତ କରିଥାଏ

ଯାଜପୁର କବାଡ଼ି ଆସୋସିଏସନ୍ ଆନୁକୁଲ୍ୟରେ ଏହି ମ୍ୟାଚ୍ ଦିବାରାତ୍ର ଖେଳାଯାଉଛି ଏହି ମ୍ୟାଚ୍ ଦେଖିବା ପାଇଁ ଗ୍ୟାଲେରୀରେ ସ୍ରାନୀୟ ଅଞ୍ଚଳ ତଥା ଆଖପାଖ ଗ୍ରାମର ଲୋକମାନଙ୍କର ବହୁ ସମାଗମ ଦେଖିବାକୁ ମିଳିଛି

ଏହି ମର୍ମରେ ଆଜି ଆଇନ୍ ବିଭାଗ ପକ୍ଷରୁ ବିଙ୍କପ୍ତି ପ୍ରକାଶ ପାଇଛି

ଜାତୀୟ ମାନବାଧିକାର କମିଶନଙ୍ଙ ସ୍ପପାରିସ ଅନୁସାରେ ବିଭାଗ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି

ଗତ କିଛି ଦିନ ଧରି ସେନା ପକ୍ଷରୁ ଉଭୟ ଜେସିପି ଅପରେଟରଙ୍କୁ ପଥର ତଳୁ ଉଦ୍ଧାର କାର୍ଯ୍ୟ ଚାଲିଥିଲା